ଦେଶର ବିଭିନ୍ନ ଅଞ୍ଚଳରେ ମୁଷଳ ଧାରାରେ ବର୍ଷା ହେଉଛି

ଶ୍ରୀନଗରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ଏବଂ କେତେକ ଘରୋଇ ଯାନବାହନ ଚଳାଚଳ କରୁଛି କେତେକ ସ୍ଥାନରେ ଲୋକମାନେ ରାସ୍ତାରେ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି

ଦୋକାନ ବଜାର ଖୋଲିଛି ଓ ଯାନବାହନ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଶ୍ରୀନଗରର ଡେପୁଟି କମିଶନର୍ କହିଛନ୍ତି ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବା ପାଖପଡ଼ୋଶୀ ରାଜ୍ୟ ଶ୍ରମିକମାନଙ୍କୁ ସାହାଯ୍ୟ କରିବାପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ଇଦ୍ ପର୍ବ ପାଇଁ ବହୁସଂଖ୍ୟାରେ ଶ୍ରମିକ ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବାରୁ ଉଦ୍ଧମ୍ପୁର ଓ ଜମ୍ମୁ ରେଳଷ୍ଟେସନ୍ରେ ସ୍ୱତନ୍ତ୍ର ଟ୍ରେନ୍ ବଗିମାନ ଖଞ୍ଜାଯାଇଛି

ପ୍ରଶାସନ ପକ୍ଷରୁ ଅଗଷ୍ଟ ମାସର ଆଗୁଆ ଦରମା ଦିଆଯାଇଛି ପର୍ଯ୍ୟଟନ କେନ୍ଦ୍ର ଡାକ୍ତରଖାନା ଓ ଶ୍ରୀନଗରର ସାର୍ବଜନୀନ ସ୍ଥାନଗୁଡ଼ିକରେ ପଙ୍କ୍ତି ଭୋଜନର ଆୟୋଜନ କରାଯାଇଛି ଶ୍ରୀନଗରରରେ ଖାଦ୍ୟଶସ୍ୟ ଓ କୁକୁଡ଼ା ମାଂସର ଅଭାବ ନାହିଁ ଅଧିକାଂଶ ଖାଦ୍ୟ ଓ ଯୋଗାଣ କେନ୍ଦ୍ରଗୁଡ଼ିକ ଆକି ଖୋଲାଯାଇଛି ପେଟ୍ରୋଲ୍ ଓ ଡିଜେଲ୍ ଯୋଗାଣ କାଶ୍ମୀର ଉପତ୍ୟକାରେ ଆଜିଠାରୁ ଚାଲୁ ହୋଇଛି ଜେକେ ଗଭଣ୍ଣର୍ ଜନ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଟିକ୍ ଗତକାଲି ବିଭିନ୍ନ ଡାକ୍ତରଖାନା ବୁଲି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ତାଙ୍କର ଏହି ପରିଦର୍ଶନ କାଳରେ ସେ ଡାକ୍ତର ରୋଗୀ ଓ ଶିଶୁମାନଙ୍କୁ ପିତାମାତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ରୋଗୀମାନଙ୍କୁ ଯଥାସମ୍ଭବ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମଲ୍ଟିକ୍ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ରାୱାଲ୍ପୋରା ରାମବାଗ୍ କୱାହର୍ ନଗର ସୋନ୍ୱାର୍ ଓ ରାଜବାଗ୍ ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି ମୌଳିକ ସୁବିଧା ରେସନ୍ ଯୋଗାଣ ଓ ଏଟିଏମ୍ଗୁଡ଼ିକ କାର୍ଯ୍ୟ କରୁଥିବା ସଙ୍ଗେ ସଙ୍ଗେ ଶାନ୍ତି ବିରାଜମାନ ଥିବା ବିଷୟ ପ୍ରତି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଛନ୍ତି

ରୁଷ୍ ଜେକେ ରୁଷ୍ କହିଛି ଭାରତୀୟ ସମ୍ଭିଧାନ ଢାଞ୍ଚା ଅଧୀନରେ ଜନ୍ମୁ କାଶ୍ମୀର ରାଜ୍ୟ ମାନ୍ୟତାରେ ପରିବର୍ତ୍ତନ କରି ଦୂଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ସାମ୍ଭାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରୁଷ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେହି ଅଞ୍ଚଳର ପରିସ୍ଥିତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତାକୁ ଉଭୟ ଦେଶ ଅନୁମତି ଦେବେ ନାହିଁ ବୋଲି ଆଶା କରାଯାଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ରହୁ ବୋଲି ରୁଷ୍ ସବୁବେଳେ ସମର୍ଥନ କରିଆସିଛି ଏବଂ ଦ୍ରଇ ଦେଶ ମଧ୍ୟରେ ଥିବା ବିବାଦକୁ ଆପୋଷ କଥାବାର୍ତ୍ତା କରିଆରେ ରାଜନୈତିକ ଓ କ୍ରଟନୈତିକ ମାଧ୍ୟମରେ ସମାଧାନ କରାଯାଉ ବୋଲି ରୃଷ୍ ଚାହୁଁଛି ଢାକା କାଶ୍ମୀର ବାଂଲାଦେଶର ସମ୍ଭାନ୍ତ ପୁଲିସ୍ ବାହିନୀ ବାଂଲାଦେଶ ରାପିଡ୍ ଆକୁନ୍ ବାଟାଲିୟନ୍ ଆର୍ଏବି ସତର୍କତା ଜାରି କରି କହିଛନ୍ତି କାଶ୍ମୀର ପ୍ରସଙ୍ଗକୁ ନେଇ ବାଂଲାଦେଶରେ ଲୋକମାନଙ୍କୁ ଉସ୍କେଇବାକୁ ଉଦ୍ୟମ କରିବା କ୍ଷେତ୍ରରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆର୍ଏବିର ମହାନିର୍ଦ୍ଦୋକ ବେନାଜିର୍ ଅହମ୍ମଦ ଗତକାଲି ଢାକାଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ଏହି ପ୍ରସଙ୍ଗକୁ ନେଇ ଗୋଳମାଳିଆ ପରିସ୍ଥିତି ସ୍ପଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଗତ ଗୁରୁବାର ଦିନ କାଶ୍ମୀରର ଛାତ୍ରଛାତ୍ରୀମାନେ ଡାକା ବିଶ୍ୱବିଦ୍ୟାଳୟ ପରିସରରେ କାଶ୍ମୀର ଉପତ୍ୟକା ପରିସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ତାଙ୍କର ଏହି ଦୁଇଦିନିଆ ଗସ୍ତକାଳରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବାପାଇଁ ଉପାୟ ଉପରେ ଆଲୋଚନା ହେବ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ଭନ୍ଧରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତି ଶ୍ରୀ ମୋଦିଙ୍କ ଗସ୍ତକାଳରେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ପ୍ରଧାନମନ୍ତ୍ରୀ ଏକ ଜଳବିଦ୍ୟୁତ୍ ପ୍ରକଳ୍ପକ୍ ଉଦ୍ଘାଟନ କରିବେ ଏବଂ ସେଠାରେ 'ରୂପେ କାର୍ଡ଼'ର ଶୁଭାରମ୍ଭ କରିବେ

ସାମ୍ଭାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଗୋଖ୍ଲେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଭୂଟାନ ସହ ନିରାପତ୍ତା ଓ ପ୍ରତିରକ୍ଷା ସମ୍ପର୍କକୁ ମଧ୍ୟ ସମୀକ୍ଷା କରାଯିବ

ସେ କହିଛନ୍ତି ବିଶ୍ୱ ବଜାରରେ ଅର୍ଥନୀତିକୁ ପ୍ରତିଯୋଗୀ ମୂଳକ କରିବା ପାଇଁ ମାଲପରିବହନ ମୂଲ୍ୟ ହ୍ରାସର ଆବଶ୍ୟକତା ରହିଛି ରେନ୍ସ୍ ଦେଶର ବିଭିନ୍ନ ଅଞ୍ଚଳରେ ମୁଷଳ ଧାରାରେ ବର୍ଷା ହେଉଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ପାଖାପାଖି ଦେଡ଼ ଲକ୍ଷ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି କାବେରୀ ନଦୀ ସମେତ ରାଜ୍ୟର ଅନେକ ନଦୀରେ ଜଳପତନ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ମଲ୍ନାଦ୍ ଓ ଦକ୍ଷିଣ କନ୍ନଡ଼ କିଲ୍ଲାଗୁଡ଼ିକରେ ଆହୁରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ନଦୀଗୁଡ଼ିକର ଜଳପତନ ବୃଦ୍ଧି ପାଇବାର ଆଶଙ୍କା ରହିଛି ନେତ୍ରାବତୀ କୂଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାପାଇଁ ପରାମର୍ଶ ଦିଆଯାଇଛି

କୋହ୍ଲାପୁର ଓ ସାଙ୍ଗ୍ଲି ଜିଲ୍ଲାରେ ପଞ୍ଚଗଙ୍ଗା ଓ କ୍ରିଷ୍ଣା ନଦୀ ଜଳପତନ ସାମାନ୍ୟ କମିଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି

ଗତକାଲି ପ୍ରବଳ ବର୍ଷାରେ ମାଟି ଅତଡ଼ା ଖସିବାଦ୍ୱାରା ସେହି ଦୁର୍ଘଟଣା ଘଟିଛି ବିପୁଳ ପରିମାଣର ମାଟି ତଳକୁ ଖସିଆସିଥିବାରୁ ସେଠାରେ ଏକ ବିଶାଳ କାଦୁଅ ଗଦା ସୃଷ୍ଟି ହୋଇଛି

ମାଟିତଳୁ ମୃତଦେହଗୁଡ଼ିକୁ ବାହାର କରିବା ଓ କାଳେ କିଏ ବଞ୍ଚଥିବ ସେମାନଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଅନୁସନ୍ଧାନ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ହଜ୍ ତୀର୍ଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ପାଳନ କରିବାପାଇଁ ଆରଫତ୍ଠାରେ ଯାତ୍ରୀମାନଙ୍କର ସମାଗମ ହେବ ଗତକାଲିଠାରୁ ଏହି ପାଞ୍ଚଦିନିଆ ବାର୍ଷିକ ହଜ୍ ଯାତ୍ରା ଆରମ୍ଭ ହୋଇଛି ଏବଂ ଗତକାଲି ଯାତ୍ରୀମାନେ ମୀନା ନଗରୀରେ ରାତ୍ରୀଯାପନ କରିଥିଲେ ବର୍ତ୍ତମାନ ସେମାନେ ଆରାଫତ୍ ଆଡ଼କୁ ଯାଉଛନ୍ତି ଆଜି ସେଠାରେ ସେମାନେ ନମାଜ ପଢ଼ିବେ ଏବଂ ଭଗବାନ୍ଙ୍କୁ କ୍ଷମା ମାଗିବେ ସେଠାରେ ସେ ହଜ୍ବାଣୀ ଶୁଣିବା ସଙ୍ଗେ ସଙ୍ଗେ ମଧ୍ୟାହୁ ଓ ଅପରାହ୍ୱରେ ସମୃହ ନମାଜପାଠ କଲାବେଳେ ସନ୍ଧ୍ୟାବେଳକୁ ମୁକ୍ଦାଲିଫା ଯିବେ ସେଠାରେ ସେମାନେ ଖୋଲା ଆକାଶ ତଳେ ରାତ୍ରୀଯାପନ କରିବେ କାଲି ସକାଳେ ଯାତ୍ରୀମାନେ ମୀନା ଫେରିବେ ଏବଂ ପଶୁବଳି ଉହବରେ ଯୋଗଦେବେ

ଆଜି ସମୁଦ୍ର ଗର୍ଭକୁ ଏହି ଦୁଇଟିଯାକ କ୍ଷେପଣାସ୍ତକୁ ନିକ୍ଷେପ କରି ପରୀକ୍ଷଣ କରାଯାଇଛି ଦୁଇ ସପ୍ତାହ ମଧ୍ୟରେ ଉତ୍ତର କୋରିଆର ଏହା ପଞ୍ଚମ ପର୍ଯ୍ୟାୟ ପରୀକ୍ଷଣ ଉତ୍ତର କୋରିଆ ପ୍ରଶାସକ କିମ୍ ଜଙ୍ଗ୍ ଉନ୍ ଆମେରିକା ଓ ଦକ୍ଷିଣ କୋରିଆ ପକ୍ଷରୁ ଆରମ୍ଭ ହୋଇଥିବା ମିଳିତ ସମରାଭ୍ୟାସ ପ୍ରତି ଚେତାବନୀ ସ୍କର୍ପ ଏହି ପରୀକ୍ଷଣ କରାଯାଇଛି

ଆମେରିକା ସହ ବାଣିଜ୍ୟ ବିବାଦକୁ ନେଇ ଚୀନ୍ର ଅର୍ଥନୀତିରେ ମନ୍ଥରତା ସୃଷ୍ଟି ହୋଇଥିବାର ଜଣାପଡ଼ିଛି

କିନ୍ତୁ ଗତ ସସ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଚୀନ୍ ସୀମଗ୍ରୀ ଉପରେ କେତେକ ନୂଆ ପିଟୁଶି ଶୁଳ୍କ ଲାଗୁ କରିଛି